ପାରାଦୀପରେ ୱେଷ୍ଟନ୍ ଡକ୍ ନିର୍ମାଣର ବିକାଶ ସମ୍ପର୍କିତ ପ୍ରକଳ୍ପ ମଞ୍ଜୁରିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିଛନ୍ତି

କ୍ଷକ ସରକାର ଆଲୋଚନା ତିନୋଟି ନୂତନ କୂଷି ଆଇନ୍କୁ ନେଇ ରହିଥିବା ଅଚଳାବସ୍ଥା ଦୂର କରିବା ନିମନ୍ତେ ଆନ୍ଦୋଳନରତ କୃଷକ ସଂଗଠନ ଗୁଡ଼ିକ ସହ କେନ୍ଦ୍ର ସରକାରଙ୍କର ଷଷ୍ଠ ପର୍ଯ୍ୟାୟ ଆଲୋଚନା ନୂଆଦିଲ୍ଲୀଠାରେ ଜାରି ରହିଛି ଏଥିରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କେନ୍ଦ୍ରମନ୍ତ୍ରୀ ପୀୟଷ ଗୋଏଲ୍ ଓ ସୋମପ୍ରକାଶ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଅଛନ୍ତି

କୃଷି ଆଇନ୍ ବ୍ୟତୀତ ସର୍ବନିମ୍ନ ସହାୟକ ମୂଲ୍ୟ ଏମ୍ଏସ୍ପି ବାୟୁର ମାନକ ଏବଂ ବିଦ୍ୟୁତ୍ ସଂକ୍ରାନ୍ତ ବିଷୟ ବୈଠକରେ ଆଲୋଚନା କରାଯାଉଥିବା ଜଣାପଡ଼ିଛି କୃଷକଙ୍କ ସମସ୍ତ ସମସ୍ୟାର ଯୁକ୍ତିଯୁକ୍ତ ସମାଧାନ ଆଣିବା ଦିଗରେ ସରକାର ବଦ୍ଧପରିକର ବୋଲି କହିଛନ୍ତି କ୍ୟାବିନେଟ୍ ମଞ୍ଜୁରୀ ଦେଶରେ ଫାଷ୍ଟ୍ କେନେରେସନ୍ ବା ପ୍ରଥମ ପିଢ଼ିର ଇଥାନଲ୍ ଉତ୍ପାଦନ ସଂକ୍ରାନ୍ତ ସଂଶୋଧିତ ଯୋଜନାକୁ ଆଜି ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ମଞ୍ଜୁରି ପ୍ରଦାନ କରିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ବସିଥିଲା ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ପ୍ରାୟତଃ ଦେଶର ବଳକା ଚାଉଳ ଗହମ ବାର୍ଲି ମକାରୁ ବର୍ଜ୍ୟ ଏବଂ ଆଖୁଛେଦାରୁ ଇଥାନଲ୍ ଉତ୍ପାଦନ ହୋଇଥାଏ ଆଜି କ୍ୟାବିନେଟ୍ର ଅନୁମୋଦନ ଦ୍ୱାରା ଏହି ଶସ୍ୟ ଉତ୍ପାଦନ କରୁଥିବା ଚାଷୀଙ୍କ ଆୟ ବୃଦ୍ଧି ପାଇବ ଅନେକ ଚାଷୀଙ୍କୁ ଲାଭ ଦେବା ପାଇଁ ସରକାର ଉପଲବ୍ଧ ମକା ଏବଂ ବଳକା ଚାଉଳରୁ ଇଥାନଲ ଉତ୍ପାଦନ କରିବା ପାଇଁ ଭାରତୀୟ ଖାଦ୍ୟ ନିଗମ ଏଫ୍ସିଆଇ ସହ ଡିଷ୍ଟିଲାରି ଗୁଡ଼ିକୁ ପ୍ରୋହାହନ ଦେଇଛନ୍ତି

ଏହି ଲକ୍ଷ୍ୟ ଚାଷୀଙ୍କ ଆୟକୁ ବୃଦ୍ଧି କରିବା ସହ ସେମାନଙ୍କ କୀବନରେ ପରିବର୍ଭନ ଆଶିବ

ସେହିପରି ପାରାଦୀପରେ ୱେଷ୍ଟନ୍ ଡକ୍ ନିର୍ମାଣର ବିକାଶ ସମେତ 'ପାରାଦୀପ ବନ୍ଦରର ଆଭ୍ୟନ୍ତରୀଣ ବନ୍ଦର ସୁବିଧା ବଢ଼ାଇବା' ସମ୍ପର୍କୀତ ପ୍ରକଳ୍ପକୁ କ୍ୟାବିନେଟ୍ରେ ମଞ୍ଜୁରି ଦିଆଯାଇଛି ଏହାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିଛନ୍ତି

ପାରାଦୀପ ବନ୍ଦରକୁ ଆଧୁନିକୀ କରଣ ଏବଂ ବିଶ୍ୱସ୍ତରୀୟ କରିବା ପାଇଁ ନିଷ୍ପଭି ନିଆଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବୋଦୟ ମିଶନ୍ରେ ଭାରତ ସରକାର ପୂର୍ବ ଭାରତର ବିକାଶକୁ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି ଏହି ପ୍ରକଳ୍ପ ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ଏବଂ ଆତ୍ମ ନିର୍ଭର ଭାରତ ଦୃଷ୍ଟି କୋଣରେ ମହତ୍ୱପୂର୍ଣ୍ଣ ଭୂମିକା ନେବ

ଶ୍ରୀ ପ୍ରଧାନ କହିଛନ୍ତି ପାରାଦୀପ ଭଳି ମୁଖ୍ୟ ବନ୍ଦରଗୁଡ଼ିକରେ ପରିଚାଳନା ପାଇଁ ଆବଶ୍ୟକ ବ୍ୟବସ୍ଥା ନାହିଁ କମ୍ ସମୟ ମଧ୍ୟରେ ଅଧିକ ମାଲ ପରିବହନ ପାଇଁ ବଡ଼ବଡ଼ କାହାକ ନିର୍ମାଣ ହେଉଥିବା ବେଳେ ଏହି କାହାଜ ଗୁଡ଼ିକ ପାରାଦୀପ ବନ୍ଦରରେ ଥିବା ଡକ୍ ଭିତରକୁ ଆସିପାରୁନାହିଁ ତେବେ ପ୍ରସ୍ତାବିତ୍ ଓ୍ପେଷନ୍ ଡକ୍ ନିର୍ମାଣ କରାଯିବାର ନିଷ୍ପଭି ଫଳରେ ଆଗାମୀ ଦିନରେ ପାରାଦୀପ ବନ୍ଦରକୁ ସେସବୁ ଜାହାଜ ଆସିପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି

ଏହି ଅବସରରେ ରାଷ୍ଟପତି ଶ୍ରୀ କୋବିନ୍ କହିଛନ୍ତି ଡିଜିଟାଲ୍ ପ୍ରଭେଦକୁ ହ୍ରାସ କରିବାପାଇଁ ଏହାର ପ୍ରତ୍ୟେକଟି ଦିଗ ଉପରେ କାର୍ଯ୍ୟ କରିବା ଆବଶ୍ୟକ ସେ କହିଛନ୍ତି ଦେଶର ଜନସଂଖ୍ୟାର ଏକ ବୂହତ୍ ବର୍ଗ ଏବେ ମଧ୍ୟ ଡିଜିଟାଲ୍ ୍ସେବାର ଲାଭ ପାଇବାରେ ସକ୍ଷମ ହୋଇ ନାହାନ୍ତି ପ୍ରଭାବଶାଳୀ ନବସ୍କଜନ ମାଧ୍ୟମରେ ଡିକିଟାଲ୍ ଉପଲହ୍ଧତାକୁ ବୃଦ୍ଧି କରି ତାହାକୁ ଲୋକଙ୍କ ପାଖରେ ପହଞ୍ଚାଇବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ବିଗତ କିଛି ବର୍ଷ ମଧ୍ୟରେ ଡିଜିଟାଲ୍ ମୌଳିକଢାଞ୍ଚାକୁ ସୁଦୃଢ଼ କରାଯିବା ଦ୍ୱାରା ଅଧିକରୁ ଅଧିକ ଲୋକ ଡିଜିଟାଲ୍ ସେବା ପାଇପାରୁଛନ୍ତି ଟେକ୍ନୋଲୋଜିର ବିକାଶ ସର୍ବଦା ଆମ ମଧ୍ୟରେ ଦୂରତାକୁ ହ୍ରାସ କରିଛି କିନ୍ତୁ ଡିଜିଟାଲ୍ ମାଧ୍ୟମ ଆମ ଜୀବନକୁ ସହଜ ଓ ସରଳ କରିଦେଇଛି

ଆରୋଗ୍ୟ ସେତୁ ଇ ଅଫିସ୍ ଏବଂ ଭିଡ଼ିଓ କନ୍ଫରେନ୍ନ ଭଳି ସେବାର ଉପଯୋଗ ଦେଶକୁ ମହାମାରୀ ଭଳି ସଙ୍କଟ ସମୟରେ ଆହ୍ୱାନକୁ କମ୍ କରିବାରେ ସହାୟତା କରିଛି ଏହି ପୁରସ୍କାର ପାଇଁ ମନୋନୟନ ସ୍କ୍ରିନିଠାରୁ ଆରମ୍ଭ କରି ପୁରସ୍କାର ପ୍ରଦାନ ପ୍ରର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା ଡିକିଟାଲ୍ ମାଧ୍ୟମରେ କରାଯାଇଥିଲା

କୋଭିଡ୍ ନମୁନା ପରୀକ୍ଷା କ୍ଷେତ୍ରରେ ଦେଶ ଆଉ ଏକ ସଫଳତା ହାସଲ କରିଛି

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହର୍ଦୀପ୍ ସିଂହ ପୁରୀ ଏହି ସୂଚନା ଦେଇଛନ୍ତି ସେ କହିଛନ୍ତି ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ ଏହାପୂର୍ବରୁ ବ୍ରିଟେନ୍ରୁ ଭାରତ ଆସୁଥିବା ସମସ୍ତ ବିମାନ ଚଳାଚଳ ଉପରେ ଆସନ୍ତାକାଲି ପର୍ଯ୍ୟନ୍ତ କଟକଣା ଲାଗୁ କରାଯାଇଥିଲା

ସବୁ ରାଜ୍ୟ ସରକାରଙ୍କୁ ଏନେଇ ତୀକ୍ଷ୍ଣ ଦୃଷ୍ଟି ରଖିବାପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ୱତନ୍ତ୍ର ପତ୍ର ଲେଖିଛି ବିଶେଷକରି ନବବର୍ଷ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମରେ ଜନସମାଗମ ଦୃଷ୍ଟିରୁ ରୋଗର ସଫକ୍ରମଣ ବୃଦ୍ଧି ଆଶଙ୍କାକୁ ଧ୍ୟାନଦେଇ ସତର୍କତା ଅବଲମ୍ଭନ କରିବାପାଇଁ କୁହାଯାଇଛି ସେହିଭଳି ଶୀତର ପ୍ରଭାବ ବୃଦ୍ଧି ପାଉଥିବାରୁ ସଂକ୍ରମଣକୁ ପ୍ରତିହତ କରିବାପାଇଁ ବିଶେଷ ପଦକ୍ଷେପ ନେବାକୁ କୃହାଯାଇଛି

ଅଧିକାରୀ ଜଣକ କହିଛନ୍ତି ସ୍ଥିତି ଉପରେ କଡ଼ା ଦୃଷ୍ଟି ରଖାଯାଇଛି